ତାଙ୍କ ସହିତ କଟକ ଜିଲ୍ଲାପାଳ ଭବାନୀ ଚଇନି ଏବଂ ଅନ୍ୟ ବରିଷ୍ଡ ଅଧିକାରୀମାନେ ମଧ୍ଧ ସାମିଲ ଥିଲେ ବାଦାମବାଡ଼ି ବସ୍ଷାଣ୍ଡ ଅଞ୍ଚଳ ସେସ୍ କଲୋନି ରାଶୀହାଟ ହିନ୍ଦ୍ ସିନେମା ତାଳଦଶ୍ତା କେନାଲ ରୋଡ ଦେଖିବା ସହିତ ଏସ୍ସିବି ସଂପ୍ରସାରଣ କାର୍ଯ୍ୟର ତଦାରଖ କରିଛନ୍ତି

ହୋଲି ଆକି ହେଉଛି ପବିତ୍ ରଙ୍ଗର ପର୍ବ ହୋଲି

ହୋଲି ଅବସରରେ ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ ରାକ୍ୟବାସୀଙ୍କୁ ଆନ୍ତରିକ ଶୁଭେଛା ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶ୍ରଭେଛା ଜଣାଇଛନ୍ତି ଏକ ଟୁଇଟ୍ ଜରିଆରେ ସେ କହିଛନ୍ତି ହୋଲି ପର୍ବ ସମସ୍ତଙ୍କ ଜୀବନରେ ସୁଖ ଓ ଆନନ୍ଦ ଆଣୁ

ହୋଲି ଖେଳିବା ସମୟରେ କେତେକ ସାବଧାନତା ଅବଲମ୍ନ ପାଇଁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ରାକ୍ୟ ସରକାରଙ୍କ ପକ୍ଷର୍ ପରାମର୍ଶବଳୀ ଜାରି କରାଯାଇଛି

ଠାକୁରଙ୍କ ଏହି ଦୁର୍ଲୁଭ ବେଶ ବିଳଧିତ ରାତି ପର୍ଯ୍ୟନ୍ତ ଚାଲିଥିଲା

ଗତ ମାସକ ଭିତରେ ନରସିଂହାକୁ ଚାରିଥର ଟ୍ରାଙ୍କୁଲାଇଜ୍ କରାଯାଇଥିଲା

ଚଢ଼ଉ ଆୟ ବହିର୍ଭ୍ରତ ସମ୍ପଉି ଠୁଳ ମାମଲାରେ ପ୍ରବର୍ଉନ ନିର୍ଦ୍ଦେଶାଳୟ କଟକ ବଡ଼ମେଡ଼ିକାଲରେ କାର୍ଯ୍ୟରତ ଦୁଇଜଣ ଡାରକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଶ କରିବ ବୋଲି ଜଶାପଡ଼ିଛି